ଏଥିସହ ପ୍ରଧାନମନ୍ତୀଙ୍କ ନେତିତ୍ୱରେ ଭାରତ ସରକାର ମହାମାରୀ ସମୟରେ ବିଭିନ୍ନ ଦେଶକୁ ଔଷଧ ଓ ପିପିଇ କିଟ୍ ପଠାଇ ବିଶ୍ୱରେ ଭାରତକୁ ଗୌରବାନ୍ୱିତ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ବର୍ଉମାନ ସେଠାରେ ଯୁଦ୍ଧକାଳୀନ ଭିଭିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କାରି ରହିଛି

ଏହି ଅବସରରେ ମାଓବାଦୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବାକୁ ସେ ଆହ୍ବାନ ଦେଇଥିଲେ

ପରେ ଚେନ୍ନାଇରୁ ଆସିଥିବା ଗୁରୁ ଅନିତା ଗୁହା ଓ ସାଥୀଙ୍କଦ୍ୱାରା ପରିବେଷିତ ଭାରତନାଟ୍ୟମ୍ ଦର୍ଶକଙ୍କ ମନ ମୋହିଥିଲା ଶେଷରେ କାଳିପଦ ଛଉ ନୂତ୍ୟ ସମିତି ପକ୍ଷରୁ ପୁରୁଲିଆ ଛଉ ପରିବେଷଣ କରାଯାଇଥିଲା